କଂଗ୍ରେସ କଂଗ୍ରେସର ବରିଷ୍ଣ ନେତା କମଳନାଥ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ପାର୍ଟି ପର୍ଯ୍ୟବେକ୍ଷକ ଏକେ ଆଣ୍ଟ୍ରୋନି ଗତକାଲି ଭୋପାଳଠାରେ ତାଙ୍କ ନାମ ଘୋଷଣା କରିଛନ୍ତି ତେବେ ରାଜସ୍ଥାନ ଓ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଚ ଡ଼ାନ୍ତ ହୋଇପାରି ନାହିଁ ଗତକାଲି ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କ ବାସଭବନରେ ତନାଘନା ବିଚାର ଆଲୋଚନା ହୋଇଛି ମଧ୍ୟପ୍ରଦେଶରେ ପ୍ରମୁଖ ଦାବିଦାର କମଳନାଥ ଓ କ୍ୟେର୍ତିଆଦିତ୍ୟ ସିନ୍ଧିଆଙ୍କ ସହ ଶ୍ରୀ ଗାନ୍ଧି ଅଲଗା ଅଲଗା ବୈଠକ କରିଥିଲେ ରାଜସ୍ଥାନରେ ଅଶୋକ ଗେହଲତ୍ ଓ ସଚ୍ଚିନ ପାଇଲଟଙ୍କ ସହ ମଧ୍ୟ ରାହୁଳ ଗାନ୍ଧି ଅଲଗା ଅଲଗା ବୈଠକ କରିଛନ୍ତି ଏଠାରେ ସ୍କରଣ ଯୋଗ୍ୟ ଯେ ଏହି ତିନୋଟିଯାକ ରାଜ୍ୟର ନବନିର୍ବାଚିତ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିବା ପାର୍ଇ ଏକ ପ୍ରସ୍ତାବରେ ଶ୍ରୀ ଗାନ୍ଧିଙ୍କୁ ଅନୁରୋଧ କରିଥିଲେ

ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା କେ ଚନ୍ଦ୍ରଶେଖର ରାଓ ତାଙ୍କ କ୍ୟାବିନେଟ୍ର କେବଳ ଶ୍ରୀ ଅଲ୍ଲୀଙ୍କର ବିଭାଗ ନେଇ ଘୋଷଣା କରିଛନ୍ତି ଗତ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏହି ସୂଚନା ମିଳିଛି ପୂର୍ବ ମନ୍ତ୍ରିମଣ୍ଡଳରେ ଶ୍ରୀ ଅଲ୍ଲୀ ଉପମୁଖ୍ୟମନ୍ତ୍ରୀ ସହ ରାଜସ୍ୱମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ଆଉ ଅଳ୍ପଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କର ପୂର୍ଣ୍ଣ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ଗଠନ କରିବାର ସମ୍ଭାବନା ରହିଛି ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘରେ ଘରେ ସେବା ଉପଲବ୍ଧତା ଏବଂ ବ୍ୟବସାୟ ସହଜ କରିବା ପାଇଁ ପ୍ରକ୍ରିୟାରେ ଉନ୍ନତି ଆଶିବା ସକାଶେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଏହାଦ୍ୱାରା ବ୍ୟବସାୟ ସ୍ତରରେ ଉନ୍ନତି ହେବା ସଙ୍ଗେ ସଙ୍ଗେ କ୍ଷୁଦ୍ର ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଜୀବନକୁ ସରଳ କରାଯାଇ ପାରିବ ଗତକାଲି ନୂଆଦିଲ୍ଲୀରେ ବ୍ୟବସାୟ ସହଜ କରିବା ଦିଗରେ ପ୍ରଗତି ସମୀକ୍ଷା କରିବା ପାଇଁ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲାବେଳେ ଶ୍ରୀ ମୋଦି କହିଛନ୍ତି ଭାରତର ଅର୍ଥନୀତିକୁ ଚଳଚଞ୍ଚଳ ଓ ପ୍ରଗତି ପଥରେ ଆଗେଇ ନେବାଲାଗି ଏହିସବୁ ପଦକ୍ଷେପ ନିହାତି ଗୁରୁତ୍ୱପୂର୍ଣ୍ଣ ଭାରତରେ ବ୍ୟବସାୟ ସହଜ ହୋଇଥିବାରୁ ବିଶ୍ୱ ସ୍ତରରେ ଭାରତ ପ୍ରତି ଆଗ୍ରହ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଭିପି ଲୋକମତ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ପାର୍ଲାମେଣ୍ଟକୁ ସୁଚାରୁରୂପେ ପରିଚାଳନା କରିବା ଏବଂ ସଦସ୍ୟମାନଙ୍କ ପ୍ରତି ଆଚରଣ ବିଧି ପ୍ରସ୍ତୁତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ ଜଣାଇଛନ୍ତି

ସେ କହିଛନ୍ତି ଲୋକପ୍ରତିନିଧିମାନଙ୍କୁ ନିର୍ବାଚିତ କଲାବେଳେ ଚରିତ୍ରବାନ ଉତ୍ତମ ଆଚରଣ ଦକ୍ଷତା ଓ ବୁଦ୍ଧିମତା ଥିବା ଲୋକମାନଙ୍କୁ ଚୟନ କରିବା ଉଚିତ୍

ରାଧାମୋହନ କୃଷି ମନ୍ତ୍ରୀ ରାଧାମୋହନ ସିଂହ କହିଛନ୍ତି ଯେ କେନ୍ଦ୍ର ସରକାର ଚାଷୀଙ୍କ ଦ୍ୱାରା ପୋଡ଼ି ନଷ୍ଟ କରିଦିଆଯାଉଥିବା କୃଷିକାତ ଦ୍ରବ୍ୟର ଅବ୍ୟବହୃତ ଅଂଶକୁ ରୋକିବା ଲାଗି ଉଦ୍ୟମ କରୁଛନ୍ତି ଗତକାଲି ନ୍ତଆଦିଲ୍ଲୀଠାରେ ଏକ କାର୍ଯ୍ୟକ୍ମରେ ଯୋଗଦେଇ ଶୀ ସିଂ କହିଛନ୍ତି ଯେ ଏହି ବଳକା ଅଶଗ୍ରଡ଼ିକର ସଫଳ ପରିଚାଳନା ଲାଗି ସରକାର ଚାଷୀମାନଙ୍କୁ ଆବଶ୍ୟକ ଆର୍ଥିକ ସହଯୋଗ ଯୋଗାଇ ଦେବେ ସେ କହିଛନ୍ତି ଯେ ପଞ୍ଜାବ ହରିୟାଣା ଉତ୍ତରପ୍ରଦେଶ ଏବଂ ଦିଲ୍ଲୀଠାରେ ଏ ଦିଗରେ ସରକାରଙ୍କ ତରଫର୍ ସ୍ନତନ୍ତ୍ର ପଦକ୍ଷେପମାନ ଗ୍ରହଣ କରାଯାଉଛି

ଫଡନାବିଶ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ୍ ନିର୍ବାଚନରେ ତଥ୍ୟ ଲୁଚାଇବା ମାମଲାରେ ସୁପ୍ରିମ୍କୋର୍ଟରେ ନିଜ ପକ୍ଷ ରଖିବେ ସ୍ବଚନା ଯୋଗ୍ୟ ଯେ ବିଧାନସଭା ନିର୍ବାଚନ ସମୟରେ ଶ୍ରୀ ଫଡ଼ନାବିଶ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ବିରୁଦ୍ଧରେ ବିଚାରାଧିନଥିବା ମାମଲାଗୁଡ଼ିକର ତଥ୍ୟ ଉନ୍କୋଚନ କରିନଥିବା ଅଭିଯୋଗରେ ଆଗତ ଏକ ମାମଲାରେ ସୁପ୍ରିମ୍କୋର୍ଟ ତାଙ୍କୁ ନୋଟିସ୍ କାରି କରିଛନ୍ତି ପ୍ରଥମେ ବମ୍ବେ ହାଇକୋର୍ଟ ଏହି ମାମଲାଟିକୁ ଖାରଜ କରିଦେବା ପରେ ଆବେଦନକାରୀ ସୁପ୍ରିମକୋର୍ଟରେ ଅପିଲ ପିଟିସନ୍ ଫାଇଲ୍ କରିଛନ୍ତି ଏଫ୍ଟିଆଇଆଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଶାଳୟ ବ୍ରିଜେନ୍ଦ୍ରପାଲ୍ ସିଂହଙ୍କୁ ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍ ପ୍ରତିଷ୍ଠାନ ଏଫ୍ଟିଆଇଆଇ ନୂଆ ସଭାପତି ଭାବେ ମନୋନିତ କରିଛି ପରିଚାଳନା ପରିଷଦର ସେ ଅଧ୍ୟକ୍ଷ ମଧ୍ୟ ରହିବେ ବର୍ତ୍ତମାନ ଶ୍ରୀ ସିଂହ ଏଫ୍ଟିଆଇଆଇ ର ପରିଚାଳନା ପରିଷଦରେ ଉପାଧ୍ୟକ୍ଷ ଅଛନ୍ତି ଅକ୍ଲୋବର ମାସରେ ଅନୁପମ ଖେର ଏହି ପଦର୍ ଇସ୍ତଫା ଦେଇଥିଲେ ଆର୍ବିଆଇ ବୋର୍ଡ ଭାରତୀୟ ରିକର୍ଭ ବ୍ୟାଙ୍କ୍ର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧୀନରେ କେନ୍ଦ୍ରୀୟ ବୋର୍ଡ ବୈଠକ ଆଜି ବସିବ

ଅନ୍ୟାନ୍ୟ ପ୍ରସଙ୍ଗ ସମେତ ଅଣୁ କ୍ଷୁଦ୍ର ଓ ମଧ୍ୟମ ଭଦ୍ୟୋଗ କ୍ଷେତ୍ରରେ ଉପସ୍ଥିତ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରାଯିବ ଏହି ବୋର୍ଡ ବୈଠକ ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀ ହେଉଛି ପ୍ରଶାସନିକ ପ୍ରସଙ୍ଗ ଏବଂ ରିଜର୍ଭ ବ୍ୟାଙ୍କ୍ର ନିଷ୍ପଭି ଗ୍ରହଣ କ୍ଷେତ୍ରରେ କେନ୍ଦ୍ରୀୟ ବୋର୍ଡର ଭୂମିକା ଆର୍ବିଆଇ ର ଗଭର୍ଷ୍ଣର ପଦ ସମ୍ଭାଳିବା ପରେ ଶ୍ରୀ ଦାସ କହିଥିଲେ ରିଜର୍ଭ ବ୍ୟାଙ୍କର ସ୍ୱୟଂ କ୍ଷମତା ବିଶ୍ୱାସ ଭାଜନ ଓ ସଂହତି ବଜାୟ ରଖିବା ପାଇଁ ସେ ଉଦ୍ୟମ କରିବେ ଏବଂ ସରକାରଙ୍କ ସମେତ ପ୍ରତ୍ୟେକ ଭାଗିଦାରୀଙ୍କ ସହ ସେ ବିଚାର ବିମର୍ସ ଜାରି ରଖିବେ ସମୟ ଅନୁସାରେ ଆବଶ୍ୟକ ହେଉଥିବା ପଦକ୍ଷେପଗୁଡ଼ିକୁ ସେ କାର୍ଯ୍ୟକାରି କରିବେ ବୋଲି କହିଛନ୍ତି

ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମ ସିଂଘେଙ୍କ ୟୁନାଇଟେଡ୍ ନ୍ୟାସନାଲ୍ ପାର୍ଟି ଏହି ରାୟକ୍ତ ସ୍ୱାଗତ ଜଣାଇଛି ଏବଂ ଶ୍ରୀ ବିକ୍ମ ସିଂଘେଙ୍କୁ ପ୍ରଧାନମନ୍ତ୍ରୀ ପଦରେ ପୁନଃ ସ୍ଥାପିତ କରିବା ପାଇଁ ଦାବି କରିଛି ଆମର କଲମ୍ବୋ ସମ୍ଭାଦଦାତା ଜଣାଇଛନ୍ତି ରାଷ୍ଟ୍ରପତି ମୈତ୍ରୀପାଲ ଶିରିସେନା ବିକ୍ରମ ସିଂଘେଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରିବେ ନାହିଁ ବୋଲି ଦୂଢ଼ ଭାବେ କହିଥିବାରୁ ସୁପ୍ରିମ୍କୋର୍ଟଙ୍କ ଏହି ରାୟ ସେ ଦେଶର ରାଜନୈତିକ ସଂକଟର ଅବସାନ କରିବ କି ନାହିଁ ସେ ବିଷୟରେ କିଛି ସ୍ୱଷ୍ଟ ହୋଇନାହିଁ ଗତ ବୁଧବାର ଦିନ ବିକ୍ରମ ସିଂଘେଙ୍କୁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପାଇଁ ଆସ୍ଥାପ୍ରକଟ ସମ୍ପର୍କୀତ ଏକ ପ୍ରସ୍ତାବ ସେ ଦେଶର ପାର୍ଲାମେଣ୍ଟରେ ଗୃହିତ ହୋଇଥିଲା

ଶ୍ରୀ କୋବିନ୍ଦଙ୍କର ମ୍ୟାମାର୍ ରହଣୀ କାଳରେ ଭାରତ ଓ ମ୍ୟାମାର୍ ରାଜନୈତିକ ପ୍ରତିରକ୍ଷା ନିରାପତ୍ତା ବାଣିଜ୍ୟ ଉନ୍ନୟନ ସହଯୋଗ ଏବଂ ଜନସମ୍ପର୍କ ସମେତ ଦ୍ୱିପକ୍ଷିୟ ସମ୍ପର୍କର ସବୁ ଦିଗଗୁଡ଼ିକ ଉପରେ ଆଲୋଚନା ହୋଇଛି ମ୍ୟାମାର୍ରେ ଗଣତାନ୍ତ୍ରିକ ପ୍ରକ୍ରିୟା ସମୟରେ ଜାତୀୟ ସ୍ତରୀୟ ବୁଝାମଣା ଏବଂ ଅର୍ଥନୈତିକ ପୁନର୍ଗଠନ ପାଇଁ ସେ ଦେଶର ଉଦ୍ୟମରେ ଭାରତର ସମର୍ଥନ ବିଷୟ ଶ୍ରୀ କୋବିନ୍ଦ ଦୋହରାଇଛନ୍ତି ଏହି ଅଞ୍ଚଳରେ ଭାରତର ନିରାପତ୍ତା ଉଦ୍ବେଗ ପ୍ରତି ମ୍ୟାମାର୍ ଗୁରୁତର ଭାବେ ବିବେଚନା କରିବ ବୋଲି ପ୍ରତିଶ୍ରତି ମଧ୍ୟ ଦେଇଛି ଶ୍ରୀ କୋବିନ୍ଦଙ୍କ ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ସ୍ଥାପନ ଓ ଜନସମ୍ପର୍କ ବୃଦ୍ଧି ପ୍ରତି ପ୍ରାଧାନ୍ୟ ଦିଆଯାଇଥିଲା ନାପିତ ୟଙ୍ଗୁନ୍ ଓ ମଣ୍ଡଲେ ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ପର୍ଯ୍ୟଟକମାନଙ୍କୁ ଭିସା ଦେବା ପାଇଁ ମ୍ୟାମାର୍ ରାଜି ହୋଇଛି

ଏଥିମଧ୍ୟରୁ ଆମେରିକା ଚୀନ୍ ଓ କାପାନ୍ ଅଧା ଋଣ ନେଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଦର୍ଶାଇଛି

ରିପୋର୍ଟରେ ଏ କଥା ମଧ୍ୟ କୁହାଯାଇଛି ସବୁଠାରୁ ଅଧିକ ଧନି ରାଷ୍ଟ୍ରଗୁଡ଼ିକ ଅଧିକ ଋଣ ନେଇଛନ୍ତି

ବ୍ୟାଡ୍ମିଣ୍ଟନ ୱାଙ୍ଗଚାରୋଏନ୍ ବିଶ୍ୱ ବ୍ୟାଡ୍ମିଷ୍କନ ପ୍ରତିଯୋଗୀତାରେ ଭାରତର ପିଭି ସିନ୍ଧୁ ଆଜି ଆମେରିକାର ଝାଙ୍ଗ୍ ବୈଓ୍ବେନଙ୍କୁ ଭେଟିବେ ଏହା ହେବ ସିନ୍ଧୁଙ୍କର ଅନ୍ତିମ ଗ୍ରପ୍ ପର୍ଯ୍ୟାୟ ଲିଗ୍ ମ୍ୟାଚ୍ ଗ୍ରପ୍ ଏ ରେ ପୂର୍ବର ଦୁଇଟି ଯାକ ମ୍ୟାଚ୍ରେ ସିନ୍ଧୁ ବିଜୟୀ ହୋଇଛନ୍ତି ଅନ୍ୟ ପକ୍ଷରେ ପୁରୁଷ ବର୍ଗରେ ଆଜି ଭାରତର ସମୀର ବର୍ମା ଥାଇଲାଣ୍ଡର କାଷ୍ଟାଫୋନଙ୍କ ମଧ୍ୟରେ ମୁକାବିଲା ହେବ ୱାଲ୍ଡକପ୍ ହକି ଭୁବନେଶ୍ୱରଠାରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍ ସେମିଫାଇନାଲ୍ରେ ନେଦରଲ୍ୟାଣ୍ଡ ଆଜି ଅଷ୍ଟ୍ରେଲିଆକୁ ଭେଟୁଥିବାବେଳେ ବେଲଜିୟମ୍ ଇଲଣ୍ଡ ସହ ମୁକାବିଲା କରିବ